ଲୋକସଭା ଡିସ୍କସନ୍ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଉପରେ ଲୋକସଭାରେ ଆଲୋଚନା କାରି ରହିଛି ନ୍ୟାସନାଲ୍ କନ୍ଫରେନ୍ନ ନେତା ଡକ୍ଟର ଫାରୁକ୍ ଅବଦୁଲ୍ଲା କହିଛନ୍ତି ସରକାର ଦେଶର ଜନସାଧାରଣଙ୍କୁ ଶୀଘ୍ର କୋବିଡ୍ ପ୍ରତିଶେଷକ ଦେବା ପାଇଁ ପଦକ୍ଷେପ ନେବା ଆବଶ୍ୟକ ସମସ୍ତ ମତପାର୍ଥକ୍ୟକୁ ଦୂର କରି କୃଷକମାନଙ୍କ ପ୍ରସଙ୍ଗ ଉପରେ ଏକ ସମାଧାନ ବାହାର କରିବାକୁ ସେ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଛନ୍ତି ସମାଜବାଦୀ ପାର୍ଟିର ଅଖିଳେଶ ଯାଦବ କହିଛନ୍ତି ଦେଶର କୃଷମାନେ ସେମାନଙ୍କର ଉତ୍ପାଦିତ ସାମଗ୍ରୀ ଗୁଡ଼ିକ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ପାଉନାହାନ୍ତି ସେ କହିଛନ୍ତି କୃଷକମାନେ ଯଦି ସର୍ବନିମ୍ବ ସହାୟକ ମୂଲ୍ୟରେ ସେମାନଙ୍କର ଉତ୍ପାଦିତ ପଦାର୍ଥ ବିକ୍ରି କରିପାରୁଥାନ୍ତେ ତାହେଲେ ସେମାନେ ଆଜି ଦିଲ୍ଲୀ ସୀମାରେ ଆନ୍ଦୋଳନ କରୁନଥାନ୍ତେ ରାଷ୍ଟ୍ରପତିଙ୍କ ଅଭିଭାଷଣ ସଂକ୍ରାନ୍ତ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀ ଆସନ୍ତାକାଲି ଲୋକସଭାରେ ଉତ୍ତର ଦେବାର ଆଶା କରାଯାଉଛି

ଗତ ବର୍ଷ ଡିସେମ୍ବର ମାସରେ ରାଷ୍ଟ୍ରପତି ଜାରି କରିଥିବା ଅଧ୍ୟାଦେଶ ସ୍ଥାନରେ ଏହା ଲାଗୁ ହେବ

କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ପାର୍ଲାମେଷ୍ଟର ଶୀତକାଳୀନ ଅଧିବେଶନକୁ ବାତିଲ କରାଯାଇ ଥିବାରୁ ଏଥିପାଇଁ ଅଧ୍ୟାଦେଶ କାରି କରିବା ଜାରୁରୀ ହୋଇପଡ଼ିଥିଲା

ବିଲ୍ ସଂକ୍ରାନ୍ତୀୟ ଆଲୋଚନା ପରେ ଶ୍ରୀ ପୁରୀ କହିଛନ୍ତି ଅଧ୍ୟାଦେଶ କାରି କରାଯାଇ ନ ଥିଲେ ଦିଲ୍ଲୀର ବିଭିନ୍ନ ସଂସ୍ଥା ଅନଧିକୃତ କଲୋନୀଗୁଡ଼ିକର ଘରଗୁଡ଼ିକୁ ସିଲ୍ କରିପାରିଥାନ୍ତେ

ମନ୍ତ୍ରୀ କହିଛନ୍ତି ଲୋକମାନଙ୍କୁ ସେମାନଙ୍କର ଘରର ମାଲିକାନା ମିଳିବା ପାଇଁ ସେମାନଙ୍କର ଦୀର୍ଘଦିନର ଦାବି ଏହି ବିଲ୍ ପୂରଣ କରିବ ସେ କହିଛନ୍ତି ସରକାର ମଧ୍ୟ ସ୍ଥାନାନ୍ତରିତ ଶ୍ରମିକମାନଙ୍କ ପାଇଁ ଶସ୍ତା ଭଡ଼ା ଘର ଯୋଜନା ଆରମ୍ଭ କରିଛନ୍ତି ପିଏମ୍ ଆଫ୍ଗାନ୍ ପ୍ରେଜ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଆଫ୍ଗାନିସ୍ତାନ ରାଷ୍ଟ୍ରପତି ଆଶ୍ରଫ୍ ଘାନିଙ୍କ ମଧ୍ୟରେ ଆଜି ଭିଡ଼ିଓ କନ୍ଫରେନ୍ନିଂ ମାଧ୍ୟମରେ କଥାବାର୍ତ୍ତା ହୋଇଛି ଶାହତୁତ୍ ବନ୍ଧ ପ୍ରକଳ୍ପର ନିର୍ମାଣ ପାଇଁ ଉଭୟ ପକ୍ଷ ଏକ ବୁଝାମଣା ସ୍କାରକପତ୍ର ସ୍ୱାକ୍ଷର କରିଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଓ ଆଫ୍ଗାନିସ୍ତାନ ବୈଦେଶିକ ମନ୍ତ୍ରୀ ହନିଫ୍ ଆତ୍ମର୍ ବୁଝାମଣା ସ୍କାରକପତ୍ରରେ ସ୍ୱାକ୍ଷର କରିଛନ୍ତି ଏହି ବନ୍ଧ କାବୁଲ ନଗରୀର ପାନୀୟ ଜଳ ସମସ୍ୟା ଦୂର କରିବ ଏହା ମଧ୍ୟ ଆଖପାଖ ଅଞ୍ଚଳର ଜଳସେଚନରେ ସାହାଯ୍ୟ କରିବ ଏବଂ ସେହି ଅଞ୍ଚଳରେ ବିଦ୍ୟୁତ୍ ଶକ୍ତି ଉତ୍ପାଦନରେ ସହାୟତା କରିବ ଭାରତ ଓ ଆଫ୍ଗାନିସ୍ତାନ ମଧ୍ୟରେ ନୂଆ ବିକାଶ ଭାଗିଦାରୀର ଅଂଶସ୍ୱର୍ପ ଏହି ପ୍ରକଳ୍ପ ଆରମ୍ଭ କରାଯିବ ଏହା ହେଉଛି ଭାରତ ଦ୍ୱାରା ଆଫ୍ଗାନିସ୍ତାନରେ ନିର୍ମାଣ କରାଯାଉଥିବା ଦ୍ୱିତୀୟ ବୃହତମ ବନ୍ଧ ପୂର୍ବରୁ ଭାରତ ଆଫ୍ଗାନିସ୍ତାନ ବନ୍ଧୁତା ଡ୍ୟାମ୍ ନିର୍ମାଣ କରାଯାଇଛି

ଶାହତୁତ୍ ଡ୍ୟାମ୍ ନିର୍ମାଣ ପାଇଁ ସ୍ୱାକ୍ଷରିତ ବୁଝାମଣା ସ୍ମାରକପତ୍ର' ଆଫ୍ଗାନିସ୍ତାନର ସାମାଜିକ ଅର୍ଥନୈତିକ ବିକାଶ ଓ ଦୁଇ ଦେଶ ମଧ୍ୟରେ ଭାଗିଦାରୀ ସମ୍ପର୍କ ସ୍ଥାପନ ପାଇଁ ଭାରତର ପ୍ରତିଶ୍ରତିବଦ୍ଧତାର ଜ୍ୱଳନ୍ତ ଉଦାହରଣ ଏହି ଅବସରରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ଓ ଆଫ୍ଗାନିସ୍ତାନ ମଧ୍ୟରେ ଯୁଗ ଯୁଗରୁ ଥିବା ସମ୍ପର୍କର ଉଲ୍ଲେଖ କରିଛନ୍ତି ଏକ ଶାନ୍ତିପୂର୍ଣ୍ଣ ଐକ୍ୟବଦ୍ଧ ସ୍ଥିର ସମୃଦ୍ଧ ଓ ସାମୁହିକ ଆଫ୍ଗାନିସ୍ତାନର ଗଠନ ପାଇଁ ଭାରତର ସମର୍ଥନକୁ ଶ୍ରୀ ମୋଦୀ ଦୋହରାଇଛନ୍ତି ସେ କହିଛନ୍ତି ବିଗତ ଦୁଇ ଦଶନ୍ଧି ଧରି ଭାରତ ଆଫ୍ଗାନିସ୍ତାନର ବିକାଶରେ ଏକ ମୁଖ୍ୟ ଭାଗିଦାର ରହିଆସିଛି ସେ କହିଛନ୍ତି ଶାହତୁତ୍ ଡ୍ୟାମ୍ ନିର୍ମାଣ ପାଇଁ ବୁଝାମଣା ସ୍ମାରକପତ୍ର ଦୁଇ ଦେଶ ମଧ୍ୟରେ ଘନିଷ୍ଠ ତଥା ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଉପରେ ପର୍ଯ୍ୟବେଶିତ ପ୍ରଧାନମନ୍ତ୍ରୀ କହିଛନ୍ତି ଆଫ୍ଗାନିସ୍ତାନର ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ଭାରତ ସହାୟତା କରିବା ଦ୍ୱାରା ଦୁଇ ଦେଶ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଆହୁରି ମଜବୁତ୍ ଓ ଘନିଷ୍ଠ ହୋଇଛି ଆଫ୍ଗାନିସ୍ତାନର ପ୍ରତ୍ୟେକ ନାଗରିକଙ୍କ ସହ ଭାରତ କାନ୍ଧକୁ କାନ୍ଧ ମିଳାଇ ଛିଡ଼ା ହେବାକୁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରତି ଦେଇଛନ୍ତି ଶ୍ରୀ ମୋଦୀ କହିଛନ୍ତି କୌଣସି ବାହ୍ୟ ଶକ୍ତି ଆମର ବନ୍ଧୁତା ଓ ଅଭିବୃଦ୍ଧିର ପଥରେ ପ୍ରତିବନ୍ଧକ ସୃଷ୍ଟି କରିପାରିବ ନାହିଁ ପ୍ରଧାନମନ୍ତ୍ରୀ କହିଛନ୍ତି ଆଫ୍ଗାନିସ୍ତାନର ଶାନ୍ତି ପ୍ରକ୍ରିୟାକୁ ଭାରତ ସର୍ବଦା ସମର୍ଥନ କରି ଆସିଛି ସେ କହିଛନ୍ତି ଆଫ୍ଗାନିସ୍ତାନର ଜନସାଧାରଣଙ୍କୁ ଏକତା ସୂତ୍ରରେ ବାନ୍ଧି ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ସେମାନେ ଐକ୍ୟବଦ୍ଧ ହୋଇ ଯେକୌଣସି ସମସ୍ୟାର ମୁକାବିଲା କରିପାରିବେ ଏଚ୍ଏମ୍ ଉତ୍ତରାଖଣ୍ଡ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡର ଚାମୋଲି ଜିଲ୍ଲାରେ ଲୋକମାନଙ୍କୁ ଉଦ୍ଧାର କରିବା ଓ ସ୍ୱଭାବିକ ପରିସ୍ଥିତି ଫେରାଇ ଆଶିବାକୁ କେନ୍ଦ୍ର ସରକାର ସମସ୍ତ ସମ୍ଭାବ୍ୟ ପଦକ୍ଷେପ ଗ୍ରହଣ କରୁଥିବାର ଦର୍ଶାଇଛନ୍ତି ଗତ ରବିବାର ଦିନ ସେଠାରେ ବରଫ ଅତଡ଼ା ଖସି ଅଚାନକ୍ ବନ୍ୟା ଆସିବାରୁ ଅଞ୍ଚଳର ବ୍ୟାପକ କ୍ଷୟକ୍ଷତି ଘଟିଛି ଆଜି ରାଜ୍ୟସଭା ଓ ଲୋକସଭାରେ ବିବୃତ୍ତି ଦେଇ ଶ୍ରୀ ଶାହା କହିଛନ୍ତି ବନ୍ୟା ଯୋଗୁଁ ତଳିଆ ଅଞ୍ଚଳଗୁଡ଼ିକ ପ୍ରତି କୌଣସି ବିପଦ ନାହିଁ ସେ କହିଛନ୍ତି ସେହି ଅଞ୍ଚଳରେ ଜଳସ୍ତର କମିବାରେ ଲାଗିଛି

ସେମାନଙ୍କୁ ନିରାପଦରେ ବାହାର କରିବା ପାଇଁ ଉଦ୍ଧାରକାରୀ ଦଳ ସୁଡ଼ଙ୍ଗର ଶେଷ ପାଖରେ ପହଞ୍ଚିଛନ୍ତି

ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ସେହିସବୁ ବିଚ୍ଛିନ୍ନାଞ୍ଚଳକୁ ଖାଦ୍ୟ ଓ ଚିକିତ୍ସା ସହାୟତା ହେଲିପକ୍ବର ଯୋଗେ ପଠାଯାଉଛି

ଶ୍ରୀ ଶାହା କହିଛନ୍ତି ସେନାବାହିନୀ ଗତ ରାତି ସାରା କାର୍ଯ୍ୟକରି ସୁଡ଼ଙ୍ଗ ମୁହଁରୁ ଆବର୍ଜନା ସଫା କରିଛି ସେ କହିଛନ୍ତି କେନ୍ଦ୍ର ସରକାର ପରିସ୍ଥିତି ଉପରେ ନିରନ୍ତର ନଜର ରଖିଛନ୍ତି ଓ ପ୍ରଧାନମନ୍ତ୍ରୀ ପରିସ୍ଥିତି ସଂକ୍ରାନ୍ତ ସମସ୍ତ ତଥ୍ୟ ସଂଗ୍ରହ କର୍ଚ୍ଛନ୍ତି

ଆଜି ରାଜ୍ୟସଭାର ସମସ୍ତ ସଦସ୍ୟ ସେମାନଙ୍କର ଆସନରୁ ଉଠି ଉତ୍ତରାଖଣ୍ଡରେ ପ୍ରାଣ ହରାଇଥିବା ଲୋକମାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳୀ ଅର୍ପଣ ସ୍ୱରୂପ ଗୋଟିଏ ମିନିଟ୍ ନିରବ ପ୍ରାର୍ଥନା କରିଥିଲେ ଉତ୍ତରାଖଣ୍ଡ ସି ଏମ୍ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିବେନ୍ଦ୍ର ସିଂହ ରାବତ୍ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଚାମୋଲି ଅଞ୍ଚଳକୁ ଆଜି ଆକାଶମାର୍ଗରୁ ପରିଦର୍ଶନ କରିଛନ୍ତି ସେ ଗ୍ରାମବାସୀମାନଙ୍କୁ ସାକ୍ଷାତ କରି ଦୁର୍ବପାକ ଯୋଗୁଁ ଘଟିଥିବା କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି

ସେଠାରେ ଯୁଦ୍ଧକାଳୀନ ଭିତ୍ତିରେ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟ ଚାଲିଛି

ଚେନ୍ନାଇର ଏମ୍ଏ ଚିଦାୟରମ୍ ଷ୍ଟାଡିୟମ୍ରେ ଏହି ମ୍ୟାଚ୍ ଚାଲିଥିଲା

ଭାରତର ଗୋଟିଏ ପରେ ଗୋଟିଏ ୱିକେଟ୍ର ପତନ ଘଟିବା ଆରମ୍ଭ କରିଥିଲା